ଏହାଦ୍ୱାରା ଶିକ୍ଷକମାନେ କ୍ୱାର୍ଟର୍ସରେ ରହିବେ ସ୍କୁଲକୁ ଠିକ୍ ସମୟରେ ଆସି ଶିକ୍ଷାଦାନ କରିପାରିବେ

କୋରାପୁଟ୍ ଓ ମାଲକାନଗିରି ଜିଲ୍ଲ ଏବଂ ତାର ଆଖପାଖ ଅଞ୍ଞଳରେ ଲାଲବାହିନୀ ନିକ ଉପସ୍ଥିତି କଣାଇ ଅନେକ ସମୟରେ ବର୍ବକାଣ୍ଡ ଘଟାଉଛନ୍ତି

ସିଆର୍ପିଏଫ୍ ବିଏସ୍ଏଫ୍ ଏସ୍ଓକି ଓ ଓଡ଼ିଶା ପୁଲିସ୍କୁ ନେଇ ଅପରେସନ୍ ଜାରି ରହିବ ବୋଲି ଶ୍ରୀ ଶର୍ମା କହିଛନ୍ତି

ଆକି ପ୍ରଥମେ ସୁନାବେଡ଼ାରେ ପହଞ୍ଚିବା ପରେ ଶ୍ରୀ ଶର୍ମା ମାଲକାନଗିରି ଗସ୍ତ କରିଥିଲେ ପରେ ସେ କୋରାପୁଟ୍ ଜିଲ୍ଲା ଦକ୍ଷିଣ ପଣ୍ଟିମାଞ୍ଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ପୂର୍ଣ୍ ବୈଠକରେ ସାମିଲ ହୋଇଥିଲେ

ଝିଅର ସ୍ୱାସ୍ତ୍ୟାବସ୍ତା ଗୁରୁତର ହେବାରୁ ତାକୁ ଫୁଲବାଣୀ ମେଡ଼ିକାଲ ଶିଶୁ ୱାର୍ଡରେ ଭର୍ତି କରାଯାଇଥିଲା ଝିଅର ଚିକିହା ପାଇଁ ବି ପଜିଟିଭ ରକ୍ତ ଦରକାର ପଡୁଥିଲା

ବର୍ଉମାନ ସୁଛା ଏହି ଘଟଣାରେ କେବଳ ର୍ପେଶ ଭଦ୍ରଙ୍କୁ ଗିରଫ୍ କରାଯାଇଛି

ସେ ପାଖ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ